ବିଚାରପତି ଅରୁଣ ମିଶ୍ର ବିଚାରପତି ଏମ୍ଆର୍ ଶାହ ଓ ବିଚାରପତି ବିଆର୍ ଗଭାଇଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ତପୀଠରେ ମାମଲାର ଶୁଣାଣି ହୋଇଥିଲା

ଏହା ପରେ ଶ୍ରୀମତୀ ଷଡଙଗୀ ସେବା ସପ୍ତାହ ଉପଲକ୍ଷେ ଏକ ରକ୍ତଦାନ ଶିବିରର ଉଦ୍ଘାଟନ କରିଥିଲେ

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଅଯୋଗ୍ୟ ହିତାଧିକାରୀ ତାଲିକାରୁ ଏହା ସ୍ବଷ୍ ହୋଇଛି

ସମ୍ମୁକ୍ତ ବଡ ଚାଷୀଙ୍କୁ ଫେରସ୍ତ କରିବାକୁ ପ୍ରବର୍ତ୍ତାଯିବ

ଆଠଗଡ ସୁକାଶନ ଜଙ୍ଗଲରୁ ହାତୀମାନେ ଖାଦ୍ୟ ଅନ୍ୱେଷଣ ପାଇଁ ଚନ୍ଦକା ଜଙ୍ଗଲ ଆଡକୁ ଯାଉଥିଲେ ମହାନଦୀର ସ୍ରୋତ ପ୍ରଖର ଥିବାରୁ ହାତୀମାନେ ନଦୀ ପାରି ନ କରି ମଝିରେ ଫସି ରହିଛନ୍ତି ଏହା ଦେଖ୍ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ

ଦେବଶିଳ୍ବୀଙ୍କ ଆବାହନ ପାଇଁ ସାରା ରାକ୍ୟ ଉହବମୁଖର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଦେବଶିଛୀ ବିଶ୍ୱକର୍ମାଙ୍କ ଆରାଧନା ରାଜ୍ୟର ଶିକ୍ ନଗରୀଗୁଡ଼ିକ ବିଶ୍ୱକର୍ମା ପ୍ରଜା ପାଇଁ ଚଳଞଳ ହୋଇଉଠିଛି